ଏହାର ଶ୍ରଶାଶି କରି କୋର୍ଟ ଏହି ରାୟ ଦେଇଛନ୍ତି

ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ

ତେବେ କରୋନା ଯୋଗୁଁ ପ୍ରାୟ ଅଡେଇ ମାସ ଧରି କାର୍ଯ୍ୟ ବନ୍ଦ ରହିଥିଲା

ଏଥିପାଇଁ ଚତୁର୍ଥି ରାକ୍ ଅର୍ଥ କମିଶନଙ୍କ ଅନୁଦାନ ସହିତ ଓମ୍ଘାଡକ ଆରଆଇଡିଏଫ୍ ଜେଜେଏମ୍ ବସୁଧା ଜିଲ୍ଲା ଖଣିଜ ପାଣୁ ଆଦିରୁ ଅର୍ଥ ପ୍ରଦାନ କରାଯିବ

ଜିଲ୍ଲାର ଜଗନ୍ନାଥ ଚାରିଟେବ୍ରଲ ଟ୍ରଷ୍ଟର ସଦସ୍ୟମାନେ କରୋନା ଭ୍ତାଣ୍ ପରି ହେଲମେଟ୍ ପିବ୍ବି ଏହି ରୋଗର ଭୟବହତା ସମ୍ପର୍କରେ ଦୋକାନୀ ଓ ଗ୍ରାହକମାନଙ୍କ ସଚେତନତା କରାଉଥିବା ଦେଖିବାକୁ ମିଳିଛି